ଏହି ଅବସରରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହର୍ଦୀପ୍ ସିଂହ ପୁରୀ ଟ୍ୱିଟ୍ରେ କହିଛନ୍ତି ଆନ୍ଧ୍ରପ୍ରଦେଶ ପଣ୍ଢିମବଙ୍ଗକୁ ଛାଡ଼ି ଅନ୍ୟସବୁ ରାଜ୍ୟରେ ଆଜିଠାରୁ ଘରୋଇ ବିମାନ ସେବା ଆରୟ କରାଯାଇଛି

ବିଭିନ୍ନ ରାଜ୍ୟ ସରକାରଙ୍କ ସହ ବିସ୍ତୃତ ବିଚାର ବିମର୍ଶ ପରେ ସହମତି ଆଧାରରେ ଏହି ସେବା ଆରମ୍ଭ କରାଯାଇଛି

ବିମାନ ବନ୍ଦରରେ ପ୍ରବେଶ ଓ ପ୍ରସ୍ଥାନ କାଳରେ ଯାତ୍ରୀମାନଙ୍କୁ ସାମାଜିକ ଦୂରତ୍ୱ ବଜାୟ ସମେତ ଥର୍ମାଲ୍ ସ୍କ୍ରିନିଂ ମାସ୍କ ବ୍ୟବହାର ଆଦି ନିୟମ କଡ଼ାକଡ଼ି ଭାବେ ପାଳନ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ଏହାଛଡ଼ା ଆରୋଗ୍ୟ ସେତୁ ଆପ୍ ଡାଉନ୍ଲୋଡ଼କୁ ମଧ୍ୟ ବାଧ୍ୟତାମଳକ କରାଯାଇଛି ଦିଲ୍ଲୀ ବିମାନ ବନ୍ଦରରେ ମଧ୍ୟ ଆଜିଠାରୁ ଯାତ୍ରୀବାହୀ ବିମାନ ଚଳାଚଳ ପୁଣି ଥରେ ଆରୟ ହୋଇଛି

ସିଭିଲ୍ ଆଭିଏସନ୍ ଉଡ଼ାନ୍ ଉଡ଼ାନ୍ ଯୋଜନା ଅଧୀନରେ ପୁଣି ଥରେ ଆଞ୍ଚଳିକ ବିମାନ ସେବା ଆରମ୍ଭ କରିବାପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିଷ୍ପଭି ନେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହର୍ଦୀପ ସିଂହ ପୁରୀ ଟ୍ୱିଟ୍ ଯୋଗେ କହିଛନ୍ତି ବିଶେଷକରି ଉତ୍ତର ପୂର୍ବାଞ୍ଚଳ ପାର୍ବତ୍ୟ ରାଜ୍ୟ ଦ୍ୱୀପ ତଥା ଅନ୍ୟାନ୍ୟ ଦୁର୍ଗମ ରାଜ୍ୟଗୁଡ଼ିକୁ ପ୍ରାଥମିକତା ଦିଆଯିବ ପର୍ଯ୍ୟାୟକ୍ରମେ ଏହି ସେବା ଅଧୀନରେ ଅଧିକରୁ ଅଧିକ ବିମାନ ଚଳାଚଳ ଆରମ୍ଭ କରାଯିବ ଜଳ ବିମାନ ସମେତ କେତେକ ନିର୍ଦ୍ଦିଷ୍ଟ ବିମାନ ସେବା ସଂସ୍ଥାକୁ ଅନୁମତିପ୍ରାପ୍ତ ଆକାଶ ମାର୍ଗରେ ବିମାନ ଚଳାଚଳପାଇଁ ଏହି ଯୋଜନାରେ ସାମିଲ୍ କରାଯିବ ଆଜିଠାରୁ ଆରମ୍ଭ ହୋଇଥିବା ବ୍ୟାବସାୟିକ ବିମାନ ସେବା ବାଦ୍ ଉଡ଼ାନ୍ ଯୋକନା ଅଧୀନରେ ଏହିସବୁ ଅତିରିକ୍ତ ବିମାନ ଚଳାଚଳ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷର୍ତ କୁହାଯାଇଛି

ବିଦେଶରୁ ଭାରତୀୟଙ୍କୁ ଆଣି ଇନ୍ଦୋର ବିମାନ ବନ୍ଦରରେ ପହଞ୍ଚଥିବା ଏହା ତୂତୀୟ ବିମାନ

କୋଭିଡ୍ ନାଇଷ୍ଟିନ୍ ପ୍ରତିରୋଧ ନିୟମାବଳୀ ମୁତାବକ ସମସ୍ତ ଯାତ୍ରୀଙ୍କୁ ବିମାନ ବନ୍ଦରରେ ଥିବା ଡାକ୍ତରୀ ଦଳ ଯାଞ୍ କରିଥିଲେ ଯାତ୍ରୀମାନଙ୍କୁ ନିଜ ଜିଲ୍ଲାର ମ୍ରଖ୍ୟାଳୟକ୍ର ନେଇ ଯିବାପାଇଁ ସ୍ୱତନ୍ତ ପରିବହନ ବ୍ୟବସ୍ଥା କରାଯାଇଥିଲା

ଆଜି ଆଉ ଏକ ବିମାନ ଯୋଗେ ବ୍ରିମିଙ୍ଗ୍ହାମ୍ର ଭାରତୀୟମାନଙ୍କୁ ଅମୃତସର ଅଣାଯିବ ଲକ୍ଷନ୍ରେ ଅବସ୍ଥାପିତ ଭାରତ ଉଚ୍ଚାୟକ୍ତ କହିଛନ୍ତି ଭବିଷ୍ୟତରେ ଆହୁରି ଅଧିକ ବିମାନ ଯୋଗେ ଭାରତୀୟମାନଙ୍କୁ ସ୍ୱଦେଶକୁ ପଠାଯିବାର ଯୋଜନା ରହିଛି

ଇଦ୍ ଉଲ୍ ଫିତର୍ ଇଦ୍ ଉଲ୍ ଫିତର୍ ଆଜି ଦେଶର ଅଧିକାଂଶ ଅଞ୍ଚଳରେ ପାଳନ କରାଯାଉଛି ଦୀର୍ଘ ଏକ ମାସ ଧରି ଚାଲିଥିବା ରମ୍ଜାନ ଉପବାସ ଗତକାଲି ଶେଷ ହୋଇଛି ମସ୍ଜିଦ୍କୁ ନ ଆସି ଘରେ ରହି ପ୍ରାର୍ଥନା କରିବାପାଇଁ ଜାମା ମସ୍ଜିଦ୍ର ସାହି ଇମାମ୍ ସୟଦ୍ ଅହଜ୍ଞଦ ବୁଖାରୀ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି କୋଭିଡ୍ ନାଇଷ୍ଟିନ୍ ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକମାନେ ଘରେ ରହି ସ୍ୱତନ୍ତ୍ର ନମାଜ ପଢ଼ିବା ଉଚିତ ବୋଲି ସେ କହିଛନ୍ତି ମୁସଲ୍ମାନ ଧର୍ମାବଲମ୍ଭୀମାନେ କେବଳ ଘରେ ରହି ପ୍ରାର୍ଥନା କରିବାପାଇଁ ଧର୍ମୀ ଗୁରୁମାନେ ପୂର୍ବରୁ ପରାମର୍ଶ ଦେଇଥିଲେ ଇଦ୍ ପର୍ବ ପାଳନ ଅବସରରେ ସମସ୍ତେ ସତର୍କତାମଳକ ପଦକ୍ଷେପ ସ୍ୱର୍ପ ସାମାଜିକ ଦୂରତ୍ୱ ରକ୍ଷା କରିବା ଉପରେ ସାହି ଇମାମ୍ ଗୁରୁତ୍ୱାରୋପ କରିଛନ୍ତି କରୋନା ଭୂତାଣ୍ର ସଂକ୍ରମଣକୁ ପ୍ରତିହତ କରିବାପାଇଁ ପରସ୍କରକ୍ କରମର୍ଦ୍ଦନ ଓ ଆଲିଙ୍ଗନ ନ କରିବା ସହିତ ଏନେଇ ଥିବା ସରକାରୀ ନୀତି ନିୟମକୁ ସଠିକ୍ ଭାବେ ପାଳନ କରିବାପାଇଁ ସାହି ଇମାମ୍ ମୁସଲ୍ମାନ ସମ୍ପ୍ରଦାୟକୁ ନିବେଦନ କରିଚ୍ଛନ୍ତି କେନ୍ଦ୍ରଶାସିତ ଅଞ୍ଚଳ ଜନ୍ମୁ କାଶ୍ମୀରରେ ଗତକାଲି ଇଦ୍ ଉଲ୍ ଫିତର୍ ପର୍ବ ପାଳିତ ହୋଇଯାଇଛି କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଜାରି ରହିଥିବା ଲକ୍ଡାଉନ୍ ଦୃଷ୍ଟିର୍ କାଶ୍ମୀର୍ର ଶ୍ରଦ୍ଧାଳ୍ ମୁସଲ୍ମାନ ଧର୍ମାବଲମ୍ଭୀମାନେ ରମ୍କାନ୍ ଉପବାସ ଭାଙ୍ଗି ନିଜ ନିଜ ଘରେ ଉପାସନା ସହ ପରସ୍କରକ୍ ଶୁଭେଚ୍ଛା ଜଣାଇଥିଲେ କରୋନା ଭୂତାଣୁ ମହାମାରୀ ବ୍ୟାପିବାକୁ ରୋକିବାରେ ପ୍ରୟାସ ପୂର୍ବକ ଜନସାଧାରଣ ଧାର୍ମିକ ସମାବେଶରେ ଯୋଗ ନ ଦେଇ ପ୍ରଶାସନକ୍ ଉତ୍ସାହର ସହ ସହଯୋଗ କରିଥିଲେ

ଶ୍ରୀ କୋବିନ୍ଦ ତାଙ୍କ ବାର୍ତ୍ତାରେ କହିଛନ୍ତି ଏହି ପର୍ବ ପ୍ରେମ ଶାନ୍ତି ଭାତୃତ୍ୱ ଭାବ ଏବଂ ସଂହତିକ୍ ପ୍ରତିଫଳିତ କରେ ସମାଜର ଅବହେଳିତ ବର୍ଗର ଲୋକମାନଙ୍କର ସେବା ଭାବନା ହୃଦୟ ଭିତରେ ପ୍ରନଃ ସଞ୍ଚାର କରିବା ହେଉଛି ଏହି ପର୍ବ ପାଳନର ଉଦ୍ଦେଶ୍ୟ କୋଭିଡ୍ ନାଇଷ୍ଟିନ୍ ଭୂତାଣୁଦ୍ୱାରା ସୃଷ୍ଟି ହୋଇଥିବା ଏହି ଅଭ୍ରତପୂର୍ବ ସଙ୍କଟ କାଳରେ ଲୋକମାନେ ଅଧିକରୁ ଅଧିକ ଦାନର ମନୋବୂଭି ପୋଷଣ ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି କରୋନା ସଂକ୍ରମଣକୁ ପ୍ରତିହତ କରିବାପାଇଁ ସାମାଜିକ ଦୂରତ୍ୱ ରକ୍ଷା କରିବା ସହିତ ସମସ୍ତ ସତର୍କତାମଳକ ପଦକ୍ଷେପ ଗ୍ରହଣ କରିବାପାଇଁ ରାଷ୍ଟ୍ରପତି ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ଇଦ୍ ଉଲ୍ ଫିତର୍ ଦୟା ଦାନ ଏବଂ ଆଶାର ଜାଗତିକ ମଲ୍ୟବୋଧ ସମଗ୍ର ବିଶ୍ୱରେ ଉଜୀବୀତ କରୁ ବୋଲି ରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି ଉପରାଷ୍ଟପତି ଏମ୍ ଭେଙ୍କିୟା ନାଇଡ଼ ତାଙ୍କ ବାର୍ତ୍ତାରେ କହିଛନ୍ତି ଏହି ପର୍ବ ସମାଜରେ ଦୟା ଦାନ ଓ ଉଦାରତାର ଭାବନାକୁ ପ୍ରତିଫଳିତ କର୍ରଛି ଏବଂ ପରିବାର ତଥା ସମ୍ପ୍ରଦାୟକୁ ଏକାଠି କରାଇବାପାଇଁ ଏହା ସ୍ରଯୋଗ ପ୍ରଦାନ କର୍ରଛି ତେବେ ଚଳିତ ମାସ କୋଭିଡ୍ ନାଇଷ୍ଟିନ୍ ବିରୋଧରେ ଦେଶ ତଥା ସମଗ୍ର ବିଶ୍ୱରେ ଜାରି ଥିବା ସଂଗ୍ରାମ ଯୋଗୁଁ ଜନସାଧାରଣ ନିଜ ନିଜ ଘରେ ରହି ସମସ୍ତ ପରମ୍ପରା ସହିତ ଏହି ପର୍ବ ପାଳନ କର୍ରଛନ୍ତି ବୋଲି ଉପରାଷ୍ଟ୍ରପତି କହିଛନ୍ତି ଏହି ପର୍ବ ଲୋକମାନଙ୍କ ଜୀବନରେ ସୁଖ ଶାନ୍ତି ସମୃଦ୍ଧି ଓ ସଂହତି ନେଇ ଆସୁ ବୋଲି ଉପରାଷ୍ଟ୍ରପତି ଆଶା ପ୍ରକଟ କରିଛନ୍ତି

ଏହି ଅସ୍ତ୍ରବିରତି ମିଆଦ ବୃଦ୍ଧି ପାଇବ ବୋଲି ବୈଦେଶିକ ବ୍ୟାପାର ମନ୍ତଶାଳୟ ଆଶା ପ୍ରକାଶ କରିଛି ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି କରୋନା ଭୂତାଶୁଜନିତ ମହାମାରୀ ଯୋଗୁଁ ସ୍ଚଷ୍ଟି ହୋଇଥିବା ଗମ୍ଭୀର ମାନବିକ ପରିସ୍ଥିତିର ସମାଧାନ ନିମନ୍ତେ ଏକ ଚିରସ୍ଥାୟୀ ଅସ୍ତ୍ରବିରତି ଆଫଗାନିସ୍ତାନରେ ବଳବତ୍ତର ରହିବ ଏବଂ ଏହାଦ୍ୱାରା ସେହି ଦେଶର ଜନସାଧାରଣଙ୍କ ପାଇଁ ଏକ ଦୀର୍ଘସ୍ଥାୟୀ ଶାନ୍ତି ଓ ସ୍ଥିରତାର ପଥ ଉନ୍କକ୍ତ କରିବ ଶାନ୍ତି ସୁରକ୍ଷା ସାର୍ବଭୌମତ୍ୱ ଓ ସମୃଦ୍ଧିର ଅନ୍ୱେଷଣରେ ଆଫଗାନିସ୍ତାନର ଜନସାଧାରଣଙ୍କ ପଛରେ ଭାରତ ସବୁବେଳେ ଛିଡ଼ା ହୋଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି

ଫେବୃୟାରୀ ପହିଲାରୁ ଲକ୍ଡାଉନ୍ ସରିବା ପର୍ଯ୍ୟନ୍ତ ଦାଖଲ ହେବାକୁ ଥିବା ଶୁଳ୍କ କ୍ଷେତ୍ରରେ ଏହା ଲାଗୁ ହେବ ଏଥିପାଇଁ କୌଣସି ବିଳମ୍ବିତ କିମ୍ବା ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ ସେହିଭଳି ଲାଇସେନ୍ସ ଏବଂ ପିଟ୍ନେସ୍ ସାର୍ଟିଫିକେଟ୍ ପ୍ରଦୂଷଣ ପ୍ରମାଣପତ୍ରର ଅବଧିକୁ ମଧ୍ୟ ଜୁଲାଇ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି ଏଥିପାଇଁ ମୋଟରଯାନ ନିୟମାବଳୀରେ ଆବଶ୍ୟକ ସଂଶୋଧନ ହୋଇଛି ଡିକିଟାଲ୍ ଇଣ୍ଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ ଡିଜିଟାଲ୍ ଭାରତ କାର୍ଯ୍ୟକ୍ରମର ସଫଳତାକୁ ରାଜ୍ୟଗୋଷ୍ଠୀ ମହାସଚିବ ପାଟ୍ରିସିଆ ସ୍କଟ୍ଲାଣ୍ଡ ଭୟସୀ ପ୍ରଶଂସା କରିଛନ୍ତି ରାଜ୍ୟଗୋଷୀ ଅଧୀନରେ ଆସ୍ରଥିବା ଅନ୍ୟାନ୍ୟ ବିକାଶଶୀଳ ଦେଶଗୁଡ଼ିକପାଇଁ ଏହି ସଫଳତା ଆଶାର ସଞ୍ଚାର କରିଛି ବୋଲି ସେ କହିଛନ୍ତି ସେ କହିଛନ୍ତି ଭାରତର ଜନସାଧାରଣଙ୍କୁ ଡିଜିଟାଲ୍ ସେବା ଯୋଗାଇବା ପଦକ୍ଷେପରେ ଅଧିକ ସଫଳତା ମିଳିପାରିଛି